ଏଥିପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଯେଉଁ ଲୋକମାନେ ଏନ୍ଆର୍ସିରେ ସେମାନଙ୍କର ନାମ ଯାଞ୍ଚ୍ କରିବାକୁ ଚାହିଁବେ ସେମାନେ ଏନ୍ଆର୍ସି ଓ୍ୱେବ୍ସାଇଟ୍ରେ ସେମାନଙ୍କର ଆବେଦନ ରସିଦ୍ ନମ୍ଭର ଟାଇପ୍ କରି ଅନ୍ଲାଇନ୍ ଏହା ଦେଖିପାରିବେ

ଲୋକମାନେ କିଭଳି ସେମାନଙ୍କର ନାମ ଯାଞ୍ଚ୍ କରିପାରିବେ ସେ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୁଓ୍ବାଲ ଆକାଶବାଣୀକୁ କହିଛନ୍ତି ଯେ ତାଙ୍କ ସରକାର ଏ କ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଥିବା ସବୁ ଲୋକଙ୍କୁ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇଦେବ ସେ ରାଜ୍ୟରେ ଶାନ୍ତି ଓ ସ୍ଥିରତା ବକାୟ ରଖିବା ପାଇଁ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି ସିବିଆଇ ଚେକ୍ସ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଭିଜିଲାନ୍ନ ଟିମ୍ ସହିତ ଦେଶର ବିଭିନ୍ନ ସ୍ଥାନରେ ଥିବା କେନ୍ଦ୍ର ସରକାରଙ୍କ ଦପ୍ତର ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ଉପର ଚଢ଼ଉ ଆରମ୍ଭ କରିଛି ଦିଲ୍ଲୀ ଜୟପୁର ଗୁଆହାଟୀ ଶ୍ରୀନଗର ଚେନ୍ନଇ କଲକାତା ହାଇଦରାବାଦ ବେଙ୍ଗାଲୁରୁ ମୁମ୍ୟଇ ଗୋଆ ଭୋପାଳ ନାଗପୁର ପାଟଣା ରାଞ୍ଚ ଗାଜିଆବାଦ ଲକ୍ଷ୍ରୌ ଏବଂ ଡେରାଡୁନ୍ରେ ଥିବା ବିଭିନ୍ନ କେନ୍ଦ୍ର ସରକାରୀ ସଂସ୍ଥା ଓ ଉଦ୍ୟୋଗର ଦପ୍ତର ଉପରେ ଏହି ଚଢ଼ଉ କରାଯାଇଛି ସରକାରୀ ଭାବେ ମିଳିଥିବା ତଥ୍ୟ ଅନୁସାରେ ଶାସନକୁ ସ୍ୱଚ୍ଛ ଓ ନାଗରିକଙ୍କ ଜୀବନ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିରେ ଅନ୍ତରାୟ ସୃଷ୍ଟି କରୁଥିବା ଏହି ଦପ୍ତରଗୁଡ଼ିକୁ ସଜାଡ଼ିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ରେଳବାଇ କୋଇଲା ଖଣି ମେଡ଼ିକାଲ ପ୍ରତିଷ୍ଠାନ ସ୍ପାସ୍ଥ୍ୟସେବା ଯୋଗାଣକାରୀ ସଂଗଠନ ଏବଂ ଏଫ୍ସିଆଇ ଭଳି ସଂସ୍ଥା ମଧ୍ୟ ଏହି ଚଢ଼ଉରୁ ବାଦ୍ ପଡିନାର୍ହି ବିଭିନ୍ନ ସରକାରୀ ସଂସ୍ଥାରେ ବ୍ୟାପକ ଦୁର୍ନୀତି ଓ ହେରଫେର ହେଉଥିବାରୁ ସାଧାରଣ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହାକୁ ଦୂର କରିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ଏମ୍ଇଏ ପାକ୍ ପାକିସ୍ତାନରେ ଜଣେ ଶିଖ ନାବାଳିକାଙ୍କୁ ଅପହରଣ ଓ ଜବରଦସ୍ତ ଧର୍ମାନ୍ତରୀକରଣ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ କହିଛି ବୈଦେଶିକ ମନ୍ତ୍ରଣାଳର ମୁଖପାତ୍ର ରବିଶ କୁମାର କହିଛନ୍ତି ଏହି ମାମଲାରେ ବିଭିନ୍ନ ସଂଗଠନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଅନୁରୋଧ ଆସିବା ପରେ ସରକାର ପାକିସ୍ତାନକୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି ସେଠାରେ ବସବାସ କରୁଥିବା ସଂଖ୍ୟାଲଘୁମାନଙ୍କୁ ଉପଯୁକ୍ତ ସୁରକ୍ଷା ଦେବାକୁ ମଧ୍ୟ ଭାରତ ଦାବି କରିଛି ଲଦାଖ ଗଭଣ୍ଣର ଜାନ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ କହିଛନ୍ତି କାର୍ଗିଲ ଅଞ୍ଚଳ ସମେତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ବିକାଶ ପାଇଁ ସରକାର ସବୁପ୍ରକାର ଉଦ୍ୟମ ଆରମ୍ଭ କରିଛନ୍ତି ସେଠାକାର ଲୋକଙ୍କ ସ୍କରକ୍ଷା ଏବଂ ସମସ୍ତଙ୍କୁ ରୋଜଗାର ଦେବାପାଇଁ ଯାହା ସମ୍ଭବ କରାଯାଉଛି ଶ୍ରୀ ମଲ୍ଲିକ ଲଦାଖର କାର୍ଗିଲ ଓ ଅନ୍ୟାନ୍ୟ ସୀମାନ୍ତ ଅଞ୍ଚଳ ବୁଲି ଦେଖିବା ସହ ଲୋକଙ୍କ ଅବସ୍ଥା ଅନୁଧ୍ୟାନ କରୁଛନ୍ତି

ଦିଲ୍ଲୀର ଏକ ଅଦାଲତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏ ସଂକ୍ରାନ୍ତ ଆବେଦନକୁ ବିଚାର କରି ଏହି ରାୟ ଦେଇଛନ୍ତି

ଚଳିତବର୍ଷ ଏପ୍ରିଲ ପହିଲାରୁ ଅନ୍ଲାଇନ୍ରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏହିସବୁ ମନୋନୟନକୁ ବିଚାରକୁ ନେଇ ସମ୍ପୃକ୍ତ କମିଟି ବିଭିନ୍ନ କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କୁ ପଦ୍ମପୁରସ୍କାରମାନ ପ୍ରଦାନ କରିବାକୁ ସୁପାରିଶ କରିବେ

ଗତକାଲି ଭୁପୃଷ୍ଣ ନିୟନ୍ତ୍ରଣ କେନ୍ଦ୍ରରୁ ବୈଜ୍ଞାନିକମାନେ ଏହି ଯାନର ଚତୁର୍ଥ ପର୍ଯ୍ୟାୟ ବୈଷୟିକ ପର୍ଯ୍ୟବେକ୍ଷଣ ଓ ନିୟନ୍ତ୍ରଣ କାର୍ଯ୍ୟ କରିଥିଲେ ଆଉ ଗୋଟିଏ ପର୍ଯ୍ୟାୟ ପରେ ଚନ୍ଦ୍ରଯାନ ଚନ୍ଦ୍ରମଣ୍ଡଳରେ ପହଞ୍ଚବ ଗତକାଲି ହୋଇଥିବା ବୈଷୟିକ କାର୍ଯ୍ୟଦ୍ୱାରା ଏହି ଯାନ ଚନ୍ଦ୍ରର କକ୍ଷପଥର ଅଧିକ ନିକଟତର ହେବ

ଯାନଟି ଠିକ୍ଠାକ୍ କାର୍ଯ୍ୟକରୁଛି ଏବଂ ଏଥିରେ କୌଣସି ବ୍ୟତିକ୍ରମ ପରିଲକ୍ଷିତ ହୋଇନାହିଁ ଯାନର ଅନ୍ତିମ ପ୍ରୟୋଗ ପର୍ଯ୍ୟାୟ ଆସନ୍ତାକାଲି ସନ୍ଧ୍ୟାରେ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ବ୍ୟାଙ୍କ ମର୍ଜର ସରକାର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ବୃହତ୍ ସଂସ୍କାର ପ୍ରକ୍ରିୟା ଆରମ୍ଭ କରିଛନ୍ତି

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଓରିଏକ୍ଷାଲ୍ ବ୍ୟାଙ୍କ୍ ଓ ୟୁନାଇଟେଡ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆକୁ ମିଶାଇ ଗୋଟିଏ ବ୍ୟାଙ୍କ୍ରେ ପରିଣତ କରାଯିବ ଏବଂ ଏହାର ନାମ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ରହିବ ସେହିଭଳି କାନାଡ଼ା ବ୍ୟାଙ୍କ୍ ସହ ସିଣ୍ଡିକେଟ୍ ବ୍ୟାଙ୍କ୍ ମିଶିବ ୟୁନିୟନ୍ ବ୍ୟାଙ୍କ୍ ଆନ୍ଧ୍ର ବ୍ୟାଙ୍କ୍ ଓ କର୍ପୋରେସନ୍ ବ୍ୟାଙ୍କ୍କୁ ମିଶାଇ ଗୋଟିଏ ବ୍ୟାଙ୍କ୍ରେ ପରିଣତ କରାଯିବ ଇଣ୍ଡିଆନ୍ ବ୍ୟାଙ୍କ୍ ଓ ଆଲ୍ଲାହାବାଦ ବ୍ୟାଙ୍କ୍ର ମଧ୍ୟ ମିଶ୍ରଣ କରାଯିବ

ଅର୍ଥମନ୍ତ୍ରୀ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍ଗୁଡ଼ିକର ଲାଭରେ ଉନ୍ନତି ଘଟିଛି

ଏହି ତଥ୍ୟ ସମ୍ପର୍କରେ ଭାରତ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ ସ୍ତବ୍ମନ୍ୟନ କହିଛନ୍ତି ଯେ ପ୍ରଥମ ତ୍ରିମାସିକରେ କିଡିପି ଅଭିବୃଦ୍ଧି ବଢ଼ିଥିବାବେଳେ ପରବର୍ତ୍ତୀ ସମୟରେ ଏହା କିଞ୍ଚତ ମନୁର ରହିଛି ଉଭୟ ବାହ୍ୟ ଓ ଆଭ୍ୟନ୍ତରୀଣ କାରଣ ଏହା ପଛରେ ରହିଛି ବ୍ୟାଙ୍କ ଆର୍ଥିକ ଉଦ୍ୟୋଗ ସମେତ ବିଭିନ୍ନ କ୍ଷେତ୍ରରେ ସରକାର ଯେଉଁ ଢ଼ାଞ୍ଚାଗତ ସଂସ୍କାର ଆରମ୍ଭ କରିଛନ୍ତି ତାହାର ସୁଫଳ ମିଳିବ ନୂଆ ପଦକ୍ଷେପ ଦ୍ୱାରା ପୁଞ୍ଜିନିବେଶ ବୃଦ୍ଧି ପାଇବା ସହ ଦେଶର ଅର୍ଥନୀତିର ଅଭିବୃଦ୍ଧି ହାର ବଢ଼ିବ ପ୍ରଧାନମନ୍ତ୍ରୀଙ୍କ ଆର୍ଥକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ବିବେକ ଦେବରାୟ କହିଛନ୍ତି ଯେ ଦେଶର ଅର୍ଥନୀତି ସମ୍ପର୍କରେ ଅଯଥା ଅନେକ ନକରାତ୍ମକ କଥା କୁହାଯାଉଛି

ଅର୍ଥମନ୍ତ୍ରଶାଳୟ ସୂତ୍ରରୁ କୁହାଯାଇଛି ଯେ ଆୟକର ନିୟମ ଅନୁସାରେ ଏହିସବୁ ଷ୍ଟାଟ୍ଅପ୍ଗୁଡ଼ିକୁ କିପ୍ରକାର ରିଆତି ଦେଇହେବ ସେନେଇ ଏହି ସେଲ୍ ସୁପାରିଶ କରିବା ପରେ ତାହାକୁ କାର୍ଯ୍ୟକାରୀ କରାଯିବ ପିଏମ୍ ନୂପେନ୍ଦ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରଧାନ ସଚିବ ନ୍ନପେନ୍ଦ୍ର ମିଶ୍ରଙ୍କ ଅବ୍ୟାହତି ଅନୁରୋଧକୁ ଗ୍ରହଣ କରିନେଇଛନ୍ତି ଦୀର୍ଘବର୍ଷ ଧରି ଏହି ପଦରେ କାର୍ଯ୍ୟ କରିଆସୁଥିବା ଶ୍ରୀ ମିଶ୍ର ଅବ୍ୟାହତି ନେବାକୁ ଆଗ୍ରହପ୍ରକାଶ କରି ଏଥିପାଇଁ ତାଙ୍କୁ ଅନୁମତି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ ଏକ ଟ୍ୱିଟ୍ରେ କହିଛନ୍ତି ଯେ ଶ୍ରୀ ମିଶ୍ର ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ନେବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଉଚ୍ଚପ୍ରଶଂସା କରି ତାଙ୍କୁ ଜଣେ ଅତି ଯୋଗ୍ୟ ଓ ଦକ୍ଷ ଅଧିକାରୀଭାବେ ବର୍ଣ୍ଣନା କରିଛନ୍ତି ଲୋକନୀତି ଏବଂ ପ୍ରଶାସନ ଉପରେ ତାଙ୍କର ଯଥେଷ୍ଟ ଦକ୍ଷତା ଥିଲାବୋଲି ପ୍ରଧାନମନ୍ତ୍ରୀ କହିଚ୍ଛନ୍ତି ପୂର୍ବତନ କ୍ୟାବିନେଟ୍ ସଚିବ ପ୍ରଦୀପ କୁମାର ସିହ୍ନାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଓଏସ୍ଡି ଭାବେ ନିଯୁକ୍ତି ଦିଆଯାଇଛି

ଏବେ ଏହା ପଡୋଶୀ ଉଗାଶ୍ଡାକୁ ମଧ୍ୟ ବ୍ୟାପିଛି ଏବଂ ସେଠି ଜଣେ ବାଳିକାର ମୃତ୍ୟୁ ଘଟିଛି ଜାତିସଂଘ ସମେତ ବିଭିନ୍ନ ରାଷ୍ଟ୍ର ଏହି ବ୍ୟାଧିର ମୁକାବିଲା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି

ଗତକାଲି ଓ୍ପେଷ୍ଟଇଣ୍ଡିଜ ଟସ୍ କିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା